ପ୍ରବଳ ବର୍ଷା ଯୋଗୁଁ ମୁମ୍ଭାଇରେ ସଡ଼କ ଓ ରେଳ ଚଳାଚଳ ବ୍ୟାହତ

କର୍ଣ୍ଣାଟକ କ୍ରାଇସିସ୍ ଦୂଇ ଜଣ ସ୍ୱାଧୀନ ବିଧାୟକ ଏଚ୍ ନାଗେଶ ଓ ଆର୍ ଶଙ୍କର କୁମାରସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ କର୍ଷ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଅଧିକ ଘନୀଭୂତ ହୋଇଛି

ସେ ଦୁହେଁ ମଧ୍ୟ ବିକେପିକୁ ନିକର ସମର୍ଥନ ଘୋଷଣା କରିଛନ୍ତି

ବିକେପି ପକ୍ଷରୁ କୁହାଯାଇଛି କୁମାରସ୍ୱାମୀ ମନ୍ତିମଣ୍ଡଳ ଏବେ ଆବଶ୍ୟକ ସଂଖ୍ୟାଗରିଷତା ହରାଇଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ

ମିଳିତ ମନ୍ତ୍ରିମଣ୍ଡଳକୁ ସଙ୍କଟରୁ ରକ୍ଷା କରିବାପାଇଁ କେଡିଏସ୍ର ସମସ୍ତ ମନ୍ତ୍ରୀ ଗତକାଲି ଇସ୍ତଫା ଦେଇଛନ୍ତି ବିଦ୍ରୋହୀ ଆଶାୟୀମାନଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ଦେବାପାଇଁ ଏହି ପଦକ୍ଷେପ ନିଆଯାଇଥିଲେ ହେଁ ବିଦ୍ରୋହୀ ବିଧାୟକମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଚ୍ଚନ୍ତି ଇଣ୍ଡିଆ ୟୁଏଇ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନ୍ତଆଦିଲ୍ଲୀରେ ଆଲୋଚନା କରିବେ ଗତକାଲି ସେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି ଆଲୋଚନା କାଳରେ ଦୁଇ ନେତା ରାଜନୀତି ଅର୍ଥନୀତି ନିବେଶ ବାଣିଜ୍ୟ ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଛନ୍ତି ଉଭୟ ପକ୍ଷ ଉଗ୍ରବାଦ ଓ ଆତଙ୍କବାଦ ଦମନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି ସିରିଆ ଲିବିଆ ଏବଂ ୟେମେନ୍ର ଉନ୍ନୟନ ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଉନ୍ନୟନ ଏବଂ ସମ୍ବହ ସ୍ୱାର୍ଥ ସମ୍ଭଳିତ ବିଷୟ ଉପରେ ମତ ବିନିମୟ କରିଛନ୍ତି ଦୂଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଓ ସହଯୋଗ ଦୃଢ଼ କରିବା ନେଇ ଉଭୟ ନେତା ଆଗ୍ରହ ପ୍ରକାଶ କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ରବିବାର ରାତିରେ ନୂଆଦିଲ୍ଲୀରେ ପହଞ୍ଚଥିଥିଲେ

କଂଗ୍ରେସ ସଦସ୍ୟ ଶଶି ଥରୁର୍ ବଜେଟ୍ରେ ଫମ୍ପା ପ୍ରତିଶ୍ରତି ଦିଆଯାଇଛି ବୋଲି ଦର୍ଶାଇଛନ୍ତି ସେ କହିଛନ୍ତି ପ୍ରତିବର୍ଷ ଦୂଇ କୋଟି ନିଯୁକ୍ତି ଦେବା ଲାଗି ସରକାର ତାଙ୍କ ପ୍ରତିଶ୍ରତି ପାଳନ କର୍ ନାହାନ୍ତି ଫଳରେ ଦେଶରେ ବେକାରି ସଂଖ୍ୟା ମାତ୍ରାଧିକ ହୋଇଛି ଶସ୍ୟ ବିମା ଯୋଜନା ଅଧୀନରେ ବିମା କମ୍ପାନୀଗୁଡ଼ିକ କୃଷକମାନଙ୍କଠାରୁ ପ୍ରକୃତରେ ଅଧିକ କିସ୍ତି ନେଉଛନ୍ତି ଓ କ୍ଷତିଗ୍ରସ୍ତ କୃଷକମାନଙ୍କୁ ଠିକଣା ସମୟରେ କ୍ଷତିପ୍ରରଣ ଦେଉ ନାହାନ୍ତି

ସେ କହିଛନ୍ତି ପାଞ୍ଚ ଟ୍ରିଲିୟନ୍ ଡଲାର ଅର୍ଥନୀତି ଲକ୍ଷ୍ୟ ସରକାର ହାସଲ କରିବେ

ଏ ସଂକ୍ରାନ୍ତ ବିଲ୍ ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିବାବେଳେ ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଛି

ସରକାର ଖୁବ୍ ଶୀଘ୍ର ପାର୍ଲମେଙ୍କରେ ଡାଟା ସୁରକ୍ଷା ବିଲ୍ ଆଗତ କରିବେ ଏବଂ ଏ ସମ୍ପର୍କରେ ଏକ ପ୍ରର୍ଷାଙ୍ଗ ଆଇନ ପ୍ରବର୍ତ୍ତନ ହେବ ବୋଲି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର୍ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର୍ ଶକ୍ତିକାନ୍ତ ଦାସ କହିଛନ୍ତି ଦରିଆପାରି ସବରେନ୍ ବଣ୍ଣ୍ ଜାରି ନେଇ ଖୁବ୍ ଶୀଘ୍ର କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଦେଶର ଅର୍ଥ ବ୍ୟବସ୍ଥାରେ ପ୍ରଚୁର ନଗଦ ରହିଛି

ଏନ୍ବିଏଫ୍ସି ଏବଂ ତାହାର ପରିଚାଳନାକୁ ରିଜର୍ଭ ବ୍ୟାଙ୍କ୍ ନିୟମିତ ତଦାରଖ କରୁଛି

ଏହା ଏକ ଭଲ ପଦକ୍ଷେପ ଏହାଦ୍ୱାରା ବ୍ୟାଙ୍କ୍ସମ୍ଭହ ନିଜର ବିତ୍ତୀୟ ନିୟନ୍ତ୍ରଣଜନିତ ଆବଶ୍ୟକତା ପୂରଣ କରିବା ସହ ଋଣ ପ୍ରଦାନର ସୁବିଧା ପାଇବେ

ଏହି ଦୁଇ ହେଲିକପୁର ଇତିମଧ୍ୟରେ ଗୁଜରାଟ୍ର ମୁନ୍ଦ୍ରା ବନ୍ଦରରେ ଆସି ପହଞ୍ଚଯାଇଛି ଅଧିକ ଓଜନର ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଏହି ଚିନୁକ୍ ହେଲିକପ୍ଟର ଭାରତୀୟ ବିମାନ ବାହିନୀରେ ସାମିଲ୍ ହେବ

ୱେଦର୍ ମ୍ରମ୍ୟାଇରେ ଗତକାଲି ପ୍ରବଳ ବର୍ଷା ଫଳରେ ସଡ଼କ ଓ ରେଲ୍ ଯୋଗାଯୋଗ ଗ୍ରର୍ତର ଭାବେ ବ୍ୟାହତ ହୋଇଛି ପ୍ରବଳ ବର୍ଷା ଯୋଗୁଁ ଅଫିସ୍ ଯାଉଥିବା ଲୋକମାନେ ନାହିଁ ନ ଥିବା ଅସ୍ରବିଧାର ସମ୍ମୁଖୀନ ହୋଇଥିଲେ

ଘଟ୍କୋପର୍ କଞ୍ଚର୍ମାଲ୍ ସିଅନ୍ ଏବଂ ଅନ୍ୟ କେତେକ ଷ୍ଟେସନ୍ରେ ଏବେ ରେଳଧାରଣା ପାଣିରେ ବୃଡ଼ିଯିବାର୍ତ ଲୋକାଲ୍ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା

ସେହିଭଳି ରାଜସ୍ଥାନରେ ମଧ୍ୟ ବର୍ଷା ବିପ୍ପାତର ଖବର ମିଳିଛି

ୟୁ ଏସ୍ ଡ୍ୟୁଟି ଚୀନ୍ ଓ ମେକ୍କିକୋରୁ ଆମଦାନୀ ହେଉଥିବା ଇସ୍କାତ ସାମଗ୍ରୀ ଉପରେ ଆମେରିକା ନୂଆ ଶୁଳ୍କ ଲାଗୁ କରିଛି ଏହି ଦୁଇ ଦେଶ ସମ୍ପୁକ୍ତ ଉତ୍ପାଦନକାରୀଙ୍କୁ ବିପୁଳ ରିହାତି ଦେଉଥିବାର ଅଭିଯୋଗ କରି ଆମେରିକା ଏହି ପଦକ୍ଷେପ ନେଇଛି ଦୁଇ ମାସ ତଳେ ମେକ୍ସିକୋ ଓ କାନାଡ଼ାରୁ ଆମଦାନୀ ହେଉଥିବା ଇସ୍କାତ ଏବଂ ଆଲୁମିନିୟମ୍ ସାମଗ୍ରୀ ଉପରେ ଟ୍ରମ୍ପ୍ ପ୍ରଶାସନ ଅତିରିକ୍ତ ଶୁଳ୍କ ଲାଗୁ କରିଥିଲେ ତେବେ ତ୍ରିପାକ୍ଷିକ ଆଲୋଚନା ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା ପରବର୍ତ୍ତୀ ସମୟରେ ଆମେରିକାର ଇସ୍କାତ ଉତ୍ପାଦନକାରୀ ଶସ୍ତାରେ ଆମଦାନୀ ହେଉଥିବା ବିଦେଶୀ ଇସ୍କାତ ସାମଗ୍ରୀଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଇ ଟ୍ରମ୍ପ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ

ଟ୍ରମ୍ ମାକ୍ରନ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଇରାନ୍ର ଆଶବିକ କାର୍ଯ୍ୟକ୍ରମ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ରଏଲ୍ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ହ୍ୱାଇଟ୍ ହାଉସ୍ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଇରାନ୍ ଯେପରି ଆଶବିକ ଅସ୍ତଶାସ୍ତ ତିଆରି ନ କରେ ସେଥିପାଇଁ ଦୁଇ ନେତା ଆଲୋଚନା କରିଛନ୍ତି ଇରାନ୍ ଆଶବିକ ଅସ୍ତଶସ୍ତ ତିଆରି କଲେ ମଧ୍ୟପ୍ରାଚ୍ୟର ଶାନ୍ତି ଓ ସ୍ଥିରତା ବ୍ୟାହତ ହେବ ତେଣ୍ୱ ଇରାନ୍କୁ ଏହି କାର୍ଯ୍ୟରୁ ନିବୃତ୍ତ କରିବାପାଇଁ ଆମେରିକା ଚାହୁଛି ଆଣବିକ କାର୍ଯ୍ୟକ୍ରମପାଇଁ ଯେତେ ତେଜଷ୍ଟ୍ରିୟ ୟୁରାନିୟମ୍ ଦରକାର ଇରାନ୍ ତା'ଠାରୁ ଅଧିକ ୟୁରାନିୟମ୍ ତେକଷ୍କ୍ରିୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଉଦ୍ବେଗ ପ୍ରକାଶ କରିଛନ୍ତି ଏ ସମ୍ପର୍କରେ ଯେଉଁ ଅନ୍ତର୍ଜାତୀୟ ଆଇନ ରହିଛି ତଦନୁସାରେ ତେହେରାନ୍ ସରକାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଟ୍ରମ୍ପ୍ ମତ ଦେଇଛନ୍ତି ସୂଚନାଯୋଗ୍ୟ ଆନ୍ତର୍ଜାତିକ ତେଜଷ୍ରୟି ୟୁରାନିୟମ୍ ଚୁକ୍ତିରୁ ଗତବର୍ଷ ଆମେରିକା ଓହରି ଯାଇଛି ଫ୍ରାନ୍ସ ସମେତ ଅନ୍ୟାନ୍ୟ ବହୁ ପାଣ୍ଟାତ୍ୟ ରାଷ୍ଟ୍ର ଏହାର ସଦସ୍ୟ ଅଛନ୍ତି କ୍ରିକେଟ୍ ଡବ୍ଲ୍ୟ ସି ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ଆଜି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଦୁଇ ଥର ଚାମ୍ପିୟନ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ

ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଆସନ୍ତା ଗୁରୁବାର ବର୍ମିଙ୍ଗ୍ହାମ୍ଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବାବେଳେ ରବିବାର ଲଣ୍ଡନଠାରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ୱିମ୍ବଲ୍ଡନ୍ ୱିମ୍ବଲ୍ଡନ୍ ଟେନିସ୍ରେ ବିଶ୍ୱର ଏକ ନମ୍ଭର ଖେଳାଳୀ ନୋଭାକ୍ କୋକୋଭିକ୍ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ରୋଜର୍ ଫେଡେରର୍ ରାଫେଲ୍ ନାଡାଲ ଏବଂ କେଇ ନିଶିକୋରି ପୁରୁଷ ସିଙ୍ଗଲ୍ସ୍ର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ମହିଳା ସିଙ୍ଗଲ୍ସ୍ରେ ସାତ ଥର ଚାମ୍ପିୟନ୍ ସେରିନା ୱିଲିୟମ୍ସ୍ ସ୍ବେନର୍ କାରଲା ସୁଆରେଜ୍ ନାଭାରୁଙ୍କୁ ହରାଇ କ୍ୱାର୍ଟର୍ ପାଇନାଲ୍କୁ ଉନ୍ନୀତ ହୋଇଛନ୍ତି